ପ୍ରଧାନମନ୍ତ୍ରୀ ମହାକାଶ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି କହିଛନ୍ତି ଦେଶର ଗରିବ ଲୋକ ପାଖରେ ମହାକାଶ ଯୋଜନାର ସୁଫଳ ପହଞ୍ଚାଇବାକୁ କେନ୍ଦ୍ର ସରକାର ଉଦ୍ୟମ ଅବ୍ୟାହତ ରଖିଛନ୍ତି ମହାକାଶ କ୍ଷେତ୍ରରେ କାର୍ଯ୍ୟ କର୍ତ୍ତବା ଶିଳ୍ପଗୋଷ୍ଠୀ ଷ୍ଟାର୍ଟଅପ୍ ଏବଂ ଅଧ୍ୟୟନରତ ବିଦ୍ୟାର୍ଥୀଙ୍କ ସହ ଗତକାଲି ଭର୍ଚ୍ଚଆଲ ମାଧ୍ୟମରେ ଆଲୋଚନା କାଳରେ ପ୍ରଧାନମନ୍ତ୍ରୀ କହିଛନ୍ତି ସେମାନଙ୍କର ଏହିଭଳି ସହଯୋଗ ଭାରତକ୍ର ଆଗାମୀ ଦିନରେ ମହାକାଶ ପାଇଁ ଦରକାରୀ ଜିନିଷ ପ୍ରସ୍ତୁତ କ୍ଷେତ୍ରରେ ଏକ ହବ୍ ଭାବେ ଗଢିତୋଳିବ ସେ କହିଛନ୍ତି ମହାକାଶ କ୍ଷେତ୍ରରେ ଏବେ ନିଆଯାଉଥିବା ସଂସ୍କାରମ୍ବଳକ ପଦକ୍ଷେପ କେବଳ ବ୍ୟବସାୟକ୍ର ସହଜ କରିବ ତାହାନ୍ରହେଁ ବରଂ ଏହାକୁ ଅଧିକ ସରଳ କରିବା ଲାଗି ସହାୟକ ହେବ ସେ କହିଛନ୍ତିଆଇଟି ଷେତ୍ରରେ ଭାରତୀୟମାନେ ଯେଉଁଭଳିଭାବରେ ନିଜର ପରକାଷା ପ୍ରତିପାଦନ କରିପାରିଛନ୍ତି ମହାକାଶ ଯୋଜନାରେ ମଧ୍ୟ ଏହା ପ୍ରତିଫଳିତ ହେବ ମହାକାଶ କ୍ଷେତ୍ରରେ ଘରୋଇ ଉଦ୍ୟୋଗୀଙ୍କୁ ସଂଶ୍ଳିଷ୍ଟ କରିବା ଲାଗି ଗତ କ୍ରୁନ ମାସରେ କ୍ୟାବିନେଟ ନେଇଥିବା ନିଷ୍କଭି ସମ୍ପର୍କରେ ସେ ସୂଚନା ଦେଇଥିଲେ ଏହି ଭର୍ଚୁଆଲ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ପ୍ରତ୍ୟେକ ବ୍ୟକ୍ତି ବିଶେଷଙ୍କୁ ଧନ୍ୟବାଦ ଦେବା ସହ ଏ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସମସ୍ତଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି ସ୍ୱଚ୍ଛ ବୃତ୍ତିଗତ ନିଷ୍କଭି ଏବଂ ସରକାରଙ୍କ ସହଯୋଗ ସମହାକାଶ କ୍ଷେତ୍ରରେ କାର୍ଯ୍ୟରତ କମ୍ପାନୀଗୁଡ଼ିକୁ ସଫଳତା ପ୍ରଦାନ କରିବ ବୋଲି ପ୍ରଧାନମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି ଏହି ବୈଠକରେ ମହାକାଶ ବିଭାଗର ସଚିବ ତଥା ଇସ୍ରୋର ଅଧ୍ୟକ୍ଷ ଡକ୍ଟର କେ ଶିବନ୍ ମହାକାଶ କ୍ଷେତ୍ରରେ ବିଭିନ୍ନ ସଂସ୍ଥା ପକ୍ଷରୁ ମିଳିଥିବା ପ୍ରସ୍ତାବଗୁଡିକ ସମ୍ପର୍କରେ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ ରାଜନାଥ ସିଂହ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ବିଭିନ୍ନ ଯୋଜନା ପ୍ରସ୍ତୁତି ତଥା ପରାମର୍ଶ ପ୍ରଦାନ କ୍ଷେତ୍ରରେ ଭାରତ ସମଗ୍ର ବିଶ୍ୱରେ ଚୀନ ତୁଳନାରେ ଯଥେଷ୍ଟ ଅଗ୍ରଣୀ ଭୂମିକା ଗ୍ରହଣ କରିଛି ସେ କହିଛନ୍ତି ଭାରତ ତୁଳନାରେ ଚୀନର ସେନା ସଂଖ୍ୟା ନେଇ ତୁଳନା କରାଗଲେ ମଧ୍ୟ ଶକ୍ତି ପ୍ରଦର୍ଶନ କ୍ଷେତ୍ରରେ ଭାରତୀୟ ସେନା ଅତୁଳନୀୟ

ଆଗାମୀ ଯୁବପିଢି ପାଇଁ ଏହା ପ୍ରେରଣାଦାୟକ ବୋଲି ସେ କହିଛନ୍ତି କୋବିଡ୍ ନାଇଷ୍ଟିନ୍ର ଫଳପ୍ରଦ ମୁକାବିଲା ଦିଗରେ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି ଏହି ସମୟରେ ଗରିବ ଲୋକମାନଙ୍କୁ ଆର୍ଥିକ ସହାୟତା ଓ ଖାଦ୍ୟ ପଦାର୍ଥ ଯୋଗାଇ ଦିଆଯାଇଛି ବୋଲି ସେ କହିଚ୍ଚନ୍ତି

କୃଷକମାନଙ୍କର ସମସ୍ତ ସମସ୍ୟାର ସମାଧାନ କରିବାକୁ ସରକାର ସର୍ବଦା ପ୍ରସ୍ତୁତ ଅଛନ୍ତି କୋବିଡ୍ ନାଇଷ୍ଟିନ୍ ସମୟରେ କୃଷି କ୍ଷେତ୍ର ନିର୍ବାହନ କରିଥିବା ଭୂମିକାର ଭୂୟସୀ ପ୍ରଶଂସା କରି ମନ୍ତ୍ରୀ କହିଛନ୍ତି କୋବିଡ୍ ନାଇଞ୍ଜିନ୍ର ପ୍ରତିକୂଳ ପ୍ରଭାବରୁ କୃଷି କ୍ଷେତ୍ର ଦେଶକୁ ରକ୍ଷା କରିପାରିଛି ଚବାହାର ବନ୍ଦର ଚବାହର ବନ୍ଦରକୁ ମିଳିତଭାବେ ବ୍ୟବହାର କରିବା ପାଇଁ ଭାରତ ଇରାନ୍ ଓ ଉଜ୍ବେକିସ୍ତାନ ମଧ୍ୟରେ ଗତକାଲି ପ୍ରଥମ ତ୍ରିପାକ୍ଷୀୟ କାର୍ଯ୍ୟକାରୀ ଗ୍ରପର ବୈଠକ ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ହୋଇଛି ଏହି ବୈଠକରେ ଜାହାଜ ଚଳାଚଳ ମନ୍ତ୍ରଣାଳୟର ସଚିବ ସଞ୍ଜୀବ ରଞ୍ଜନ ଉକ୍ବେକିସ୍ତାନର ପରିବହନ ଉପମନ୍ତ୍ରୀ ଡି ଦେହେକାନୋଭ ଏବଂ ଇରାନର ଉପ ପରିବହନ ମନ୍ତ୍ରୀ ସାହାରାନ୍ ଆଦମାନେଯାଦ୍ ମିଳିତଭାବେ ଅଧ୍ୟକ୍ଷତା କରିଥିଲେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷର୍ କ ହାଯାଇଛିଏହି ବୈଠକରେ ପ୍ରତିନିଧ୍ୟମାନେ ବାଣିଜ୍ୟ ଓ ପରିବହନ ଉଦ୍ଦେଶ୍ୟରେ ମିଳିତଭାବେ ବନ୍ଦରକ୍ତ ବ୍ୟବହାର କରିବା ସହ ଆଞ୍ଚଳିକ ଯୋଗାଯୋଗ ବୃଦ୍ଧି ଉପରେ ଆଲୋଚନା କରିଥିଲେ କୋଭିଡ ମହାମାରୀ ସମୟରେ ଚବାହାର ବନ୍ଦରର ମାନବିକ ସହାୟତା ନେଇ ଗୁରୁତ୍ୱପୂର୍ଣ୍ଣ ଭୂମିକାର ସମସ୍ତ ପ୍ରଶଂସା କରିଥିଲେ ଆସନ୍ତା ଜାନୁୟାରୀରେ ଭାରତ ଦ୍ୱାରା ଆନ୍ତର୍ଜାତୀୟ ସାମୁଦ୍ରିକ ବୈଠକ ଅବସରରେ ଚବାହାର ଦିବସ ପାଳନ ପ୍ରସ୍ତାବକୁ ସମସ୍ତ ପକ୍ଷ ଅଭିନନ୍ଦନ ଜଣାଇଥିଲେ

ନୃଆଦିଲ୍ଲୀଠାରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇ କହିଛନ୍ତି ଗତକାଲି ସର୍ବଭାରତୀୟ କିଶାନ କୋର୍ଡିନେସନ କମିଟିର ସଦସ୍ୟଙ୍କ ସହ ତାଙ୍କର ଆଲୋଚନା ଫଳପ୍ରଦ ହୋଇଛି ଏହି ପ୍ରତିନିଧି ମଣ୍ଡଳୀରେ ତାମିଲନାଡୁ ତେଲଙ୍ଗାନା ମହାରାଷ୍ଟ୍ର ଏବଂ ବିହାରର କୃଷକ ଉପସ୍ଥିତ ଥିଲେ କୃଷକ ସଂଘଗୁଡିକ ସହ ନୃତନ ଆଇନର ପ୍ରତ୍ୟେକ ଧାରା ଅନୁଯାୟୀ ଆଲୋଚନା କରିବାକୁ ସରକାର ପ୍ରସ୍ତୁତ ବୋଲି ସେ କହିଛନ୍ତି ସର୍ବଭାରତୀୟ କିଶାନ କୋର୍ଡିନେସନ କମିଟିର ପ୍ରତିନିଧ୍ୟମଣ୍ଡଳୀ କୃଷି ଆଇନକୁ ସମର୍ଥନ କରିବା ସହ ଏ ସଂକ୍ରାନ୍ତରେ ଏକ ଚିଠି ପ୍ରଦାନ କରିଛନ୍ତି ସେ କହିଛନ୍ତି କୃଷି ଏବଂ କୃଷକଙ୍କ ଉନ୍ନତି ପାଇଁ ନରେନ୍ଦ୍ର ମୋଦି ସରକାର ନେଉଥିବା ପଦକ୍ଷେପଗୁଡିକୁ ଏହି ପ୍ରତିନିଧି ମଣ୍ଡଳୀ ସମର୍ଥନ କରିଛି ଏହି ଆଇନର ସୁଫଳ ମଧ୍ୟ ଦେଶର ବିଭିନ୍ନ ଭାଗର ଚାଷୀ ପାଇସାରିଲେଣି ବୋଲି ଶ୍ରୀ ତୋମର ସ୍ଚନା ଦେଇଛନ୍ତି ଆକାଶବାଣୀ ସମ୍ଭାଦଦାତା କହିଛନ୍ତି ମନ୍ତ୍ରୀଙ୍କୁ ସାକ୍ଷାତ କରିଥିବା ପ୍ରତିନିଧ୍ୟମଣ୍ଡଳୀ ନୁତନ ଆଇନରେ କୃଷକଙ୍କ ପାଇଁ ନିଆଯାଇଥିବା ବିଭିନ୍ନ ପଦକ୍ଷେପର ପ୍ରଶଂସା କରିଛନ୍ତି କୃଷିଜାତ ଦ୍ରବ୍ୟର କିଣାବିକା ନେଇ କୃଷକଙ୍କୁ ଏହି ଆଇନରେ ଯଥେଷ୍ଟ ସ୍ୱାଧୀନତା ପ୍ରଦାନ କରାଯାଇଛି ବୋଲି ସେ କହିଛନ୍ତି ବିଭିନ୍ନ ପ୍ରକାର ଆଧୁନିକ ଞ୍ଜାନକୌଶଳ କୃଷି କ୍ଷେତ୍ରରେ ଉପଯୋଗ କରିବା ଲାଗି ଏହି ଆଇନ କୃଷକଙ୍କୁ ପ୍ରୋହାହିତ କରିବ ବୋଲି ସେମାନେ ମତବ୍ୟକ୍ତ କରିଛନ୍ତି ଏହି ନ୍ନତନ ଆଇନକୁ ତାଙ୍କ କମିଟିର ସଦସ୍ୟମାନେ ସମ୍ପର୍ଣ୍ଣ ସମର୍ଥନ କରୁଛନ୍ତି ବୋଲି ପ୍ରତିନିଧି ମଣ୍ଡଳୀ ଉଲ୍ଲେଖ କରିଥିଲେ

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଏହି ବୈଠକ ସମୟରେ ଦୁଇ ନେତା ଦ୍ୱିପାକ୍ଷିକ ସମ୍ପର୍କ ଓ କରୋନା ପରବର୍ତ୍ତୀ ସମୟରେ ଦୁଇଦେଶ ମଧ୍ୟରେ ସହଯୋଗକୁ ସୁଦୁତ୍ କରିବା ଉପରେ ବିସ୍ତୁତଭାବେ ଆଲୋଚନା କରିବେ ଭାରତ ଓ ବାଂଲାଦେଶ ମଧ୍ୟରେ ନିୟମିତ ଉଚ୍ଚସ୍ତରୀୟ ଆଲୋଚନା କ୍କାରି ରହିଛି ଗତବର୍ଷ ଅକ୍ଟୋବରରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଭାରତକ୍ ସରକାରୀ ଗସ୍ତରେ ଆସିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ମାର୍ଚ୍ଚ ମାସରେ ଐତିହାସିକ 'ମ୍ରଜିବ୍ ବର୍ଷୋ'ଅବସରରେ ଏକ ଭିଡିଓ ବାର୍ତ୍ତା ପ୍ରଦାନ କରିଥିଲେ ଏଥିସହ ଉଭୟ ନେତା କୋଭିଡ ମହାମାରୀ ସମୟରେ ନିୟମିତ ସମ୍ପର୍କରେ ରହି ଆସିଛନ୍ତି

ପରୀକ୍ଷା କେନ୍ଦ୍ରଗୁଡିକରେ ପରୀକ୍ଷାର୍ଥୀଙ୍କ ଥର୍ମାଲ ସ୍କ୍ରିନିଂ କରାଯିବ ଏ ନେଇ ପରୀକ୍ଷାର୍ଥୀଙ୍କ ପାଖକୁ ଇ ମେଲ ଏବଂ ମୋବାଇଲ ମାଧ୍ୟମରେ ସୂଚନା ପଠାଯାଇଛି

ଅର୍ଥ ସଚିବ ଡକ୍କର ଏବି ପାଣ୍ଡେ ଅର୍ଥନୈତିକ ବ୍ୟାପାର ବିଭାଗ ସଚିବ ତରୁଣ ବଜାଜ୍ ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା କେଭି ସୁବ୍ରମଣ୍ୟନ୍ ଓ ବହୁ ବରିଷ୍ଣ ଅଫିସର ବୈଠକରେ ଅଂଶଗ୍ରହଣ କରିଥିଲେ ଆମ ସମ୍ଭାଦଦାତା ଜଣାଇଛନ୍ତି ଏଇ କିଛି ବର୍ଷ ଧରି ଅର୍ଥ ମନ୍ତ୍ରଣାଳୟ କେନ୍ଦ୍ର ବଜେଟ୍ ପ୍ରସ୍ତୁତ କରିବା ପୂର୍ବରୁ ପ୍ରାକ୍ ବଜେଟ୍ ଆଲୋଚନା କରୁଛି